ଶ୍ରୀ ମୋଦି କହିଛନ୍ତି ଫିଟ୍ ଇଣ୍ଡିଆ ଅଭିଯାନ ଏଦିଗରେ ଦେଶକୁ ଅନୁପ୍ରାଶିତ କରିବା ପାଇଁ ଉଦ୍ଦିଷ୍ ଫିଟ୍ଇଣ୍ଡିଆ ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରି ଶ୍ରୀ ମୋଦି କହିଛନ୍ତି ବର୍ଉମାନ ପାଇଁ ଏହା ଅତ୍ୟନ୍ତ ଜରୁରୀ ହୋଇପଡିଛି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

ବିଶେଷକରି ପୁରୀ ଖୋର୍ଦ୍ଧା କଟକ ଓ ଭୁବନେଶ୍ୱରରେ ଅନେକ ଗଛ ଉପୁଡି ପଡିଥିଲା ଓ ପ୍ରାକୃତିକ ଜଙ୍ଗଲ ନଷ ହୋଇଥିଲା ଏହି ଅର୍ଥରେ ଫୋନି ପ୍ରଭାବିତ ଅଞ୍ଞଳରେ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯିବ

ଏହି କମିଟି ସ୍ତାୟୀ ବେଞ୍ ସ୍ତାପନ ବିଷୟର ବୈଧତା ଆକଳନ କରିବ

ଗୃହ ସଚିବ ଅର୍ଥ ସଚିବ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ସଚିବ ଏବଂ ଆଇନ ବିଭାଗ କମିଟିର ସଭ୍ୟ ଭାବେ କାର୍ଯ୍ୟ କରିବେ

ସେମାନଙ୍କ ସହିତ ଏମ୍ସ୍ର ବିଶେଷ୍କ ଡାକ୍ତର ଓଡ଼ିଶା ଭବନର ବରିଷ୍ ଅଧିକାରୀ ପ୍ରମ୍ରଖ ଆସିବେ ବୋଲି ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତୀ ନବକିଶୋର ଦାସ ଗଶମାଧ୍ଧମକୁ ସୂଚନା ଦେଇଛନ୍ତି

ଏଥିସହ ପ୍ରଶାସନ ଆଜି ମନ୍ଦିରର ପ୍ରାଚୀରକୁ ଭାଙ୍ଗି ଭିତରକୁ ପ୍ରବେଶ କରିଛି ଏହି ଉଛେଦ ସମୟରେ ମଠ ପରିସରରେ ଏକ ଭ୍ତଳ ଘର ଠାବ କରାଯାଇଛି

ଘଟଣାସ୍ଥିଳରେ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ତିତ ଥିଲେ

ଏନେଇ ଭୁବନେଶ୍ୱରସ୍ରିତ ଆଞଳିକ ପାଶିପାଗ କେନ୍ଦ୍ର ପକ୍ଷରୁ ସ୍ଚନା ଜାରି କରାଯାଇଛି

ଗୋଟିଏ ଦୁଇଟି ସ୍ରାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି